ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସହ ଲଡ଼େଇ କରିବା ପାଇଁ ଦବାଇ ମନ୍ତ୍ର ବା ଔଷଧକୁ ଆପଣେଇବା ସକାଶେ ଆହ୍ୱାନ କଣାଇଛନ୍ତି ଶ୍ରୀ ମୋଦୀ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ନିଜର ବିଚାରଧାରା ଦେଶବାସୀଙ୍କୁ ଜଣାଇବାକୁ ଯାଇ କହିଛନ୍ତି ସମସ୍ତେ ଔଷଧ ଉପରେ ଭରସା ରଖନ୍ତୁ ଓ ରୋଗକୁ ଟାଳିବା ପାଇଁ ନିୟମିତ ଔଷଧ ସେବନ କରନ୍ତୁ ଏହି ଅବସରରେ ସମସ୍ତେ କୋଭିଡ୍ ଟିକା ନିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଭାରତରେ ବିଶ୍ୱର ସବୁଠାରୁ ବୃହତ ଟିକାକରଣ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି ଯାହା ଆମପାଇଁ ଏକ ସମ୍ମାନର ବିଷୟ

ଦେଶକୁ ଯୋଡ଼ିବା ପାଇଁ ଅମୃତ ମହୋସବ ସମୟରେ ସାଂସ୍କୃତିକ ଐତିହାସିକ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସଂକ୍ରାନ୍ତରେ ଅବଗତ ହେବା ଲାଗି ସେ ନିବେଦନ କରିଛନ୍ତି ଭ୍ୟାକ୍ସିନ୍ ଫିକି ଭାରତ ସରକାରଙ୍କ ମୈତ୍ରୀ ଟିକା ଉଦ୍ୟମ ଅଧୀନରେ ଭାରତରେ ନିର୍ମିତ ଟିକା ଗୁଡ଼ିକ ଆଜି ଫିକିରେ ଯାଇ ପହଞ୍ଚିଛି

ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି

ପର୍ଯ୍ୟଟନ ବିଭାଗ ସହ ସମନ୍ୱୟ ରକ୍ଷା କରି ଏହି ଟ୍ରେକିଂ ପଥଗୁଡ଼ିକୁ ବିଭିନ୍ନ ସଂରକ୍ଷିତ ବନ୍ୟଜନ୍ତୁ ଅଭୟାରଣ୍ୟ ସହ ସଂଯୋଗ କରାଯିବ ସମରାଭ୍ୟାସ ଭାରତ ଓ ଆମେରିକା ମଧ୍ୟରେ ଦୁଇଦିନିଆ ନୌ ସମରାଭ୍ୟାସ ବଙ୍ଗୋପସାଗରରେ ଏବେ ଚାଲିଛି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ସାମରିକ ଭାଗିଦାରୀ ସମ୍ପର୍କକୁ ପ୍ରତିଫଳନ କରୁଛି

ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଡକ୍କର ଏସ୍ ଜୟଶଙ୍କର ତାଜିକିସ୍ତାନକୁ ତିନି ଦିନିଆ ଗସ୍ତରେ ଯାଇ ଦୁସାନବେରେ ପହଞ୍ଚିଛନ୍ତି ଆସନ୍ତାକାଲି ଆଫଗାନିସ୍ତାନରେ ସେ ନବମ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀରେ ଯୋଗ ଦେବେ ଏହି ଅବସରରେ ଅନ୍ୟ ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନେତାମାନଙ୍କୁ ମଧ୍ୟ ସେ ସାକ୍ଷାତ କରିବାର କାର୍ଯ୍ୟସ୍ଚୀ ରହିଛି ଏହି ସମ୍ମିଳନୀରେ ବାଣିଜ୍ୟ ବ୍ୟବସାୟ ଓ ପୁଞ୍ଜିନିବେଶ ପାଇଁ ଦେଶଗୁଡ଼ିକ ମଧ୍ୟରେ ଆସ୍ଥା ସୃଷ୍ଟି ଲାଗି ବିଷଦ ଭାବେ ଆଲୋଚନା ହେବ ଏହି ଅଞ୍ଚଳ ସହ ଆଫ୍ଗାନିସ୍ତାନ ମଧ୍ୟରେ ଅଧିକ ଅର୍ଥନୈତିକ ସମ୍ପର୍କ ଯୋଡ଼ିବା ଲାଗି ଆଞ୍ଚଳିକ ସଂଯୋଗ ସ୍ଥାପନ ଦିଗରେ ଭାରତ ନିରନ୍ତର ଉଦ୍ୟମ କରି ଆସିଛି

ଏପ୍ରିଲ୍ ପହିଲାରେ ଭୋଟ୍ ଗ୍ରହଣ ହେବ ଆଜି ହୋଲି ପର୍ବ ସହ ପ୍ରଚାର କାର୍ଯ୍ୟ ମଧ୍ୟ କିଛି ମାତ୍ରାରେ ଚାଲିଥିଲା ଏହି ଅବସରରେ ଭୋଟଦାତାମାନଙ୍କୁ ଆକୁଷ୍ଟ କରିବା ପାଇଁ ରାଜନୈତିକ ଦଳର ନେତାମାନେ ଲୋକମାନଙ୍କ ସହ ମଧ୍ୟ ହୋଲି ଖେଳିଥିବାର ଖବର ମିଳିଛି ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଣ ନେତା ସର୍ବାନନ୍ଦ ସୋନୱାଲ୍ ଗୌହାଟୀରେ ଲୋକମାନଙ୍କ ସହ ହୋଲି ଖେଳିଥିବା ବେଳେ ହିମନ୍ତ ବିଶ୍ୱ ଶର୍ମା ଏକ ଜନସଭାରେ ଉଦ୍ବୋଧନ ଦେଇ ବିଜେପିକୁ ଭୋଟ ଦେବାକୁ ନିବେଦନ କରିଛନ୍ତି ତେଣେ ରାଜ୍ୟ କଂଗ୍ରେସ ସଭାପତି ରିପୁନ ବୋରା କହିଛନ୍ତି ପାର୍ଟିର ନିଯୁକ୍ତି ଗ୍ୟାରେଣ୍ଟି ପ୍ରତିଶ୍ରତିପ୍ରତି ରାଜ୍ୟର ଯୁବକମାନେ ଭଲ ପ୍ରତିକ୍ରିୟା ଦେଖାଉଛନ୍ତି ବୋଡଲାଣ୍ଡ ଲୋକସାମ୍ମୁଖ୍ୟ ନେତା ରିହୋନ ଦାଇମାରି ଉଦାଲଗୁଡ଼ିଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇଥିବା ବେଳେ ଏଆଇୟୁଡିଏଫ୍ ଆସୋମ ଗଣପରିଷଦ ୟୁପିପିଏଲ୍ ଏବଂ ଆସାମ ଜାତୀୟ ପରିଷଦର ନେତାମାନେ ମଧ୍ୟ ଭୋଟଦାତାମାନଙ୍କୁ ଆକ୍ରୁଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚଳାଇଥିବାର ଖବର ଆମକୁ ମିଳିଛି

ସେଥିମଧ୍ୟରୁ ନନ୍ଦୀଗ୍ରାମ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ଯେଉଁଠି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

ନିର୍ବାଚନ ପ୍ରଚାର ପାଇଁ ଆଉ ଦୁଇ ଦିନ ବାକିଥିବା ବେଳେ ବିଜେପି ତ୍ତ୍ଣମ୍ବଳ କଂଗ୍ରେସ ସଂଯୁକ୍ତ ମୋର୍ଚ୍ଚା ଏବଂ ଅନ୍ୟାନ୍ୟ ଦଳର ନେତାମାନେ ଭୋଟଦାତାମାନଙ୍କୁ ଆକୁଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି

ଗଡ଼ଚିରୋଲି କିଲ୍ଲା ପୁଲିସ୍ ବାହିନୀ ଗତ ତିନି ଦିନ ହେଲା ନକୁଲ ବିରୋଧୀ କାର୍ଯ୍ୟାନୁଷ୍ଠାନ ଚଳାଇଥିଲା

ପାଣିପାଗ ପାଣିପାଗ ବିଭାଗ ପକ୍ଷରୁ ଦେଶର ବିଭିନ୍ନ ସହରରେ ଆସନ୍ତାକାଲି ପାଗ କିପରି ରହିବ ସେ ବିଷୟରେ ସୂଚନା ଦିଆଯାଇଛି ରାଜଧାନୀ ଦିଲ୍ଲୀରେ ଦିନବେଳା ପବନ ବହିବ

ମୁମ୍ବାଇରେ ଆକାଶ ନିର୍ମଳ ରହିବ

ଚେନ୍ନାଇରେ ମଧ ଆକାଶ ନିର୍ମଳ ରହିବ

କିନ୍ତୁ କୋଲକାତାରେ ଆକାଶ ଆଂଶିକ ମେଘୁଆ ରହିବ

ଆକାଶ ମେଘାଚ୍ଛନ୍ନ ରହିବା ସଙ୍ଗେ ସଙ୍ଗେ ସାମାନ୍ୟ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ଜାନ୍ମୁରେ ଆକାଶ ନିର୍ମଳ ରହିବ ସନ୍ଧ୍ୟା ଆଡ଼କୁ ସାମାନ୍ୟ ବାଦଲ ଦେଖାଦେବାର ଅନୁମାନ କରାଯାଇଛି

ଲେହରେ ଆକାଶ ମେଘାଛନ୍ନ ରହିବ

ମୁକ୍ତାଫରବାଦରେ ପାଗ ନିର୍ମଳ ରହିବ କିନ୍ତୁ ସଞ୍ଜ ଆଡ଼କୁ ଆକାଶରେ ବାଦଲ ଦେଖାଯିବ

ସଞ୍ଜ ଆଡ଼କୁ ଆକାଶ ମେଘାଚ୍ଛନ୍ନ ରହିବାର ପୂର୍ବାନୁମାନ କରାଯାଇଛି

ସହରରେ ଆକାଶ ଆଂଶିକ ମେଘାଚ୍ଛନ୍ ମଧ୍ୟ ରହିବ

ଗୌହାଟୀରେ ଆକାଶ ମେଘାଛନ୍ନ ରହିବ ଥରେ ଦୁଇଥରେ ଘଡ଼ଘଡ଼ି ସହ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଇଛି

ସୁଏଜ୍ କେନାଲ୍ ପାଖାପାଖି ସପ୍ତାହେ ହେଲା ଇଜିପୁର ସୁଏଜ୍ କେନାଲ୍କୁ ଅବରୋଧ କରି ରଖିଥିବା ବୃହତ୍ ମାଳବାହୀ ଜାହାଜକୁ ଆଜି ଆଂଶିକ ଭାବେ ପାଣି ଭିତରକୁ ନିଆଯାଇଛି

ସୁଏଜ୍ କେନାଲ୍ କର୍ତ୍ତୃପକ୍ଷ ମୁଖ୍ୟ କହିଛନ୍ତି ଏହି ବିଶାଳକାୟ ଜାହାଜ ସମ୍ପୂର୍ଣ୍ଣ ହଟିଗଲା ପରେ କେନାଲ୍ରେ ନୌ ଚଳାଚଳ ପୁନର୍ବାର ଆରମ୍ଭ କରାଯିବ